ପୂର୍ବରୁ ଏହି ବିଲ୍ଟି ସଂସଦର ଉଭୟ ଗୃହର ଅନୁମୋଦନ ଲାଭ କରିଥିଲା

କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଏହି ଆଇନ କେବେଠାରୁ ଲାଗ୍ର ହେବ ସେ ସମ୍ପର୍କରେ ସରକାର ତାରିଖ ଘୋଷଣା କରିବେ ବୋଲି କୃହାଯାଇଛି

ଏଥିରେ କେତେକ ଧାରା ମଧ୍ୟ ଯୋଡ଼ା ଯାଇଛି ଏଥିରେ କୁହାଯାଇଛି ରାଷ୍ଟ୍ର ଚାହିଁଲେ ଆର୍ଥକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ନାଗରିକମାନଙ୍କ ଉନ୍ନତିପାଇଁ ସ୍ୱତନ୍ତ୍ର ସୁବିଧାର ବ୍ୟବସ୍ଥା କରାଯାଇପାରିବ

ନୂଆଦିଲ୍ଲୀର ରାମଲୀଳା ମଇଦାନଠାରେ ଅନୁଷ୍ଠିତ ବିକେପି କାତୀୟ କାର୍ଯ୍ୟକାରିଣୀ ଉଦ୍ଯାପନ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ଯେଉଁ ନୂଆ ବ୍ୟବସ୍ଥା କରାଯାଇଛି ତାହା ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ କୋଟାର ଭାଗ କମାଇବ ନାହିଁ 'ସବ୍କା ସାଥି ସବ୍କା ବିକାଶ' ଓ 'ଏକ ଭାରତ ଶ୍ରେଷ୍ଠ ଭାରତ' ଗଠନ କରିବା ତାଙ୍କ ସରକାରଙ୍କ ଲକ୍ଷ୍ୟ ଏବଂ ସେହି ଲକ୍ଷ୍ୟ ହାସଲପାଇଁ ସେ ସମସ୍ତଙ୍କୁ ନେଇ ନୂଆ ଭାରତ ଗଠନ ଦିଗରେ ଉଦ୍ୟମ ଚଳାଇଛନ୍ତି ତାଙ୍କ ସରକାର ଗ୍ରହଣ କରିଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଏହାଦ୍ୱାରା ସମାଜର ବିଭିନ୍ନ ବର୍ଗର ଲୋକ ଉପକୃତ ହେଉଛନ୍ତି ଆଗରୁ ସରକାରମାନେ ଚାଷୀଙ୍କୁ କେବଳ ଭୋଟର୍ ଭାବେ ଦେଖୁଥିଲେ ତେବେ ତାଙ୍କ ସରକାର ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନପାଇଁ ଉଦ୍ୟମ କରୁଛି

ଦେଶର ରାଜନୈତିକ ଦୃଶ୍ୟପଟରେ ଯେଉଁ ମହାମେଣ୍ଟର ପରିକ୍ସନା ଚାଲିଛି ପ୍ରଧାନମନ୍ତ୍ରୀ ସେ ସମ୍ପର୍କରେ କହିଛନ୍ତି ବିଭିନ୍ନ ସ୍ୱାର୍ଥନ୍ୱେଷୀ ନେତା ପ୍ରିୟାପ୍ରୀତି ଆଧାରରେ ଏକ ସ୍ତବିଧାବାଦୀ ମେଣ୍ଟ ଗଠନ କରି ନିଜର ସ୍ୱାର୍ଥରକ୍ଷା ପାଇଁ ପ୍ରୟାସ କରୁଛନ୍ତି ସେମାନେ ଦେଶକୁ ଦୁର୍ନୀତିମୁକ୍ତ ଓ ଦକ୍ଷ ଶାସନ ଦେଇପାରିବେ ନାହିଁ ଦେଶ ଏକ ଦକ୍ଷ ଓ ଶକ୍ତିଶାଳୀ ସରକାର ଚାହେଁ ନା ନାହିଁ ଜନସାଧାରଣ ତାହାର ନିଷ୍ପଭି ନେବା ଉଚିତ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁ ମେଣ୍ଟ ଗଠନ ପ୍ରୟାସ ଚାଲିଛି ତାହାକୁ ପ୍ରଧାନମନ୍ତ୍ରୀ ହତାଶବାଦୀ ଉଦ୍ୟମ ବୋଲି କହିଛନ୍ତି

ପିଏମ୍ କଏନ୍ ରିଲିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଗୁରୁ ଗୋବିନ୍ଦ୍ ସିଂଙ୍କ ଉପରେ ଏକ ସ୍କାରକ ଡାକଟିକଟ ଉନ୍କୋଚନ କରିବେ ଏହି ମହାନ୍ ଶିଖ ଗୁର୍କ୍ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ଜନ ସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଗତ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ ଗୁରୁ ଗୋବିନ୍ଦ ସିଂ ଦୁର୍ବଳ ଶ୍ରେଣୀର ସ୍ୱାର୍ଥ ରକ୍ଷାପାଇଁ ସଂଗ୍ରାମ କରିଥିଲେ ମଣିଷର ଦୁଃଖ ଦୂର କରିବା ସବୁଠୁ ବଡ଼ ସେବା ବୋଲି ଗୁରୁ ବିଶ୍ୱାସ କରୁଥିଲେ ତାଙ୍କର ବୀରତ୍ୱ ତ୍ୟାଗ ଓ ଭକ୍ତିର ପଟାନ୍ତର ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଏସ୍ପି ଓ ବିଏସ୍ପିର ଦୁଇ ନେତାଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି ଏବଂ ସେମାନେ ଯେଉଁ ନିଷ୍ପଭି ନେଇଛନ୍ତି ତାହା କରିବାକୁ ସେମାନେ ଅଧିକୃତ ତେବେ କଂଗ୍ରେସ ଏହି ନିର୍ବାଚନ ସମସ୍ତ ଶକ୍ତି ଖଟାଇ ଲଢ଼ିବ ବୋଲି ସେ ସୂଚନା ଦେଇଛନ୍ତି

ଏହି ଗସ୍ତ ଅବସରରେ ସେ ଆଖାମାନ ନିକୋବର କମାଣ୍ଡ୍ ର ପ୍ରସ୍ତୁତି ଦକ୍ଷତା ଏବଂ ଭିଭିଭୂମି ଆଦିର ସ୍ଥିତି ଅନୁଧ୍ୟାନ କରିବେ ଆସନ୍ତାକାଲି ସେ ନିକୋବର ଦ୍ୱୀପ ସନ୍ନିକଟ କ୍ୟାମ୍ପ୍ ବେଲ୍ ଉପସାଗରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିରକ୍ଷା ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ ସେଠାରେ ମୁତ୍ୟନ ହୋଇଥିବା ଯବାନ ଓ ଅଫିସରମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଏହାଛଡ଼ା ବ୍ରିଚ୍ ଗନ୍ ସାମରିକ ଘାଟିଠାରେ ନବନିର୍ମିତ ସେନା ଅଧିକାରୀମାନଙ୍କ ଆବାସ ପ୍ରକଳ୍ପକ୍ସକ୍ ସେ ଉଦ୍ଘାଟନ କରିବେ

ସ୍ୱରାଜ ଭିଜିଟ୍ ବୈଦେଶିକ ମନ୍ତ୍ରୀ ସ୍ୱଷମା ସ୍ୱରାଜ ତାଙ୍କ ଉଜ୍ବେକିସ୍ତାନ ପ୍ରତିପକ୍ଷ ଅବ୍ଦୁଲ୍ ଅଜିକ୍ କାମିଲଭ୍ଙ୍କ ସହ ଦ୍ୱିପକ୍ଷୀୟ ସ୍ୱାର୍ଥଜଡ଼ିତ ବିଷୟରେ ଆଲୋଚନା କରିଛନ୍ତି ଉଭୟ ବାଣିଜ୍ୟ ଅର୍ଥନୀତି ପ୍ରତିରକ୍ଷା ଏବଂ ସ୍ବଚନା ଓ ପ୍ରସ୍କ୍ତି କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗ ବଢ଼ାଇବାକ୍ତ ବିଚାର ବିମର୍ଶ କରିଛନ୍ତି ଶ୍ରୀମତୀ ସ୍ୱରାଜ ଏହି କଥାବାର୍ତ୍ତା ପାଇଁ ଗତକାଲି ଉଜ୍ବେକିସ୍ତାନର ପୁରାତନ ସହର ସମରକନ୍ଦ୍ରେ ପହଞ୍ଚଥିଲେ ସେଠାରେ ମଧ୍ୟ ସେ ଆରମ୍ଭ ହେଉଥିବା ଭାରତ କେନ୍ଦ୍ର ଏସିଆ ପ୍ରଥମ କଥାବାର୍ତ୍ତାରେ ଯୋଗଦେବେ ଏହି ଆଲୋଚନାରେ ଆଫଗାନିସ୍ତାନ ପରିସ୍ଥିତି ସମେତ ସେହି ଅଞ୍ଚଳର ବିଭିନ୍ନ ଦେଶର ସର୍ବଶେଷ ସ୍ଥିତି ସମ୍ପର୍କରେ ମଧ୍ୟ ମତ ବିନିମୟ ହେବ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଉଜ୍ବେକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ ଶ୍ରୀମତୀ ସ୍ୱରାଜଙ୍କର ହୋଇଥିବା ଆଲୋଚନା ବେଶ୍ ଫଳପ୍ରଦ ହୋଇଛି ଏଥିରେ ବାଣିଜ୍ୟ ଅର୍ଥନୀତି ସ୍ୱାସ୍ଥ୍ୟ ଶିକ୍ଷା ପ୍ରତିରକ୍ଷା ମହାକାଶ କାର୍ଯ୍ୟକ୍ରମ ସୂଚନା ଓ ପ୍ରଯୁକ୍ତି ଏବଂ ଲୋକସମ୍ପର୍କ ବୃଦ୍ଧି କ୍ଷେତ୍ରରେ ସହଯୋଗପାଇଁ ଦୂଇ ପକ୍ଷ ରାଜି ହୋଇଛନ୍ତି ଭାରତ କେନ୍ଦ୍ର ଏସିଆ କଥାବାର୍ତ୍ତା ସମ୍ପର୍କରେ ଶ୍ରୀ କୁମାର କହିଛନ୍ତି ଏହି ବୈଠକରେ ଶ୍ରୀମତୀ ସ୍ୱରାଜ ଓ ଶ୍ରୀ କାମିଲଭ୍ ମିଳିତଭାବେ ଅଧ୍ୟକ୍ଷତା କରିବେ ଏଥିରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଯୋଗଦେବେ ତାଙ୍କୁ ସ୍ୱତନ୍ତ ସଦସ୍ୟଭାବେ ନିମନ୍ତିତ କରାଯାଇଛି ଜେକେ କିଲ୍ଡ୍ ଜନ୍ମ୍ମ କାଶ୍ରୀରର କୃଲ୍ଗାମ୍ ଜିଲ୍ଲାରେ ଗତକାଳି ସନ୍ଧ୍ୟାରେ ସ୍ୱରକ୍ଷା ବାହିନୀ ଓ ସନ୍ତାସବାଦୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ଦୁଇ ଜଣ ସନ୍ତାସବାଦୀ ନିହତ ହୋଇଛନ୍ତି ସୁରକ୍ଷା ବାହିନୀ ସୂତ୍ରରୁ ଜଣାପଡ଼ିଛି କୁଲ୍ଗାମ୍ ଜିଲ୍ଲାର ୟାରିପୋରାର କଟାପୋରା ଗ୍ରାମରେ କେତେକ ସନ୍ତାସବାଦୀ ଲୁଚି ରହିଥିବା ସ୍କଚନା ମିଳିବା ପରେ ସେଠାରେ ଚଢ଼ଉ କରାଯାଉଥିଲା ସନ୍ତାସବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ

ଗିରଫ ହୋଇଥିବା ଅନ୍ୟ ସନ୍ଦିଗ୍ର ଅପରାଧୀଙ୍କୁ ଏବେ ପଚରା ଉଚରା ଜାରି ରହିଛି ପ୍ରେଜ୍ ଗ୍ରିଟିଙ୍ଗ୍ସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆଜି ଲେହରି ମକର ସଂକ୍ରାନ୍ତି ପୋଙ୍ଗଲ୍ ଭୋଗାଲି ବିହୁ ଉତ୍ତରାୟଣ ଓ ପୁଷ୍ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଲକ୍ଷ ଲକ୍ଷ କୃଷକ ସେମାନଙ୍କର କଠିନ ପରିଶ୍ରମ ପରବର୍ତ୍ତୀ ଫସଲ ଅମଳର ଏହି ପର୍ବକୁ ପାଳନ କରିବାର ଆଜି ହେଉଛି ପବିତ୍ର ଅବସର ଏହି ଅବସରରେ ସେ ସମସ୍ତଙ୍କ ମଧ୍ୟରେ ଭ୍ରାତୃତ୍ୱବୋଧର ବିକାଶ ସହ ଦେଶବାସୀଙ୍କ ସମୃଦ୍ଧି କାମନା କରିଛନ୍ତି ଟ୍ରମ୍ପ୍ ସଟ୍ଡାଉନ୍ ଆମେରିକାରେ ଯେଉଁ ସରକାରୀ ଅଚଳାବସ୍ଥା ସୃଷ୍ଟି ହୋଇଛି ତାହାର ସମାଧାନପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଶର ବିରୋଧୀ ଡେମୋକ୍ରାଟିକ୍ ଦଳର ନେତାମାନଙ୍କୁ ଆଲୋଚନାପାଇଁ ତାଙ୍କର ସରକାରୀ ଆବାସ ହ୍ବାଇଟ୍ ହାଉସ୍କୁ ନିମନ୍ତ୍ରଣ କରିଛନ୍ତି ଏକ ଟ୍ୱିଟ୍ରେ ରାଷ୍ଟ୍ରପତି କହିଛନ୍ତି ଏହି ଅଚଳାବସ୍ଥାର ସମାଧାନପାଇଁ ଆଲୋଚନା କରିବାକୁ ଡେମୋକ୍ରାଟିକ୍ ଦଳର ନେତାମାନେ ୱାଶିଂଟନ୍ ଆସିବାର ଆବଶ୍ୟକତା ରହୁଛି

ତେବେ ଏହି ପ୍ରସ୍ତାବକୁ ସଦନରେ ସଂଖ୍ୟାଗରିଷ ଡେମୋକ୍ରାଟିକ୍ ସଦସ୍ୟମାନେ ବିରୋଧ କରିବା ଫଳରେ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ ଯେପର୍ଯ୍ୟନ୍ତ ଏହି ପ୍ରସ୍ତାବକୁ କଂଗ୍ରେସରେ ଅନୁମୋଦନ ନ ମିଳିଛି ସେପର୍ଯ୍ୟନ୍ତ ଦେଶର କୌଣସି କାର୍ଯ୍ୟକ୍ରମପାଇଁ ଅର୍ଥ ମଞ୍ଜୁରି ନ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ୍ ଅଡ଼ିବସିଛନ୍ତି

ଏହାକୁ ଆମେରିକାରେ ସଟ୍ଡାଉନ୍ ବୋଲି କୃହାଯାଉଛି